ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍ କ୍ୟୁରି ରଂଜିତ କୁମାର ମଧ୍ଧ ତାଙ୍କ ରିପୋର୍ଟ ଆକି ସୁପ୍ରିମକୋର୍ଟରେ ଦାଖଲ କରିନପାରି ଅଧିକ ସମୟ ମାଗିଛନ୍ତି

ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହ୍ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି ତେଶ୍ୱ ରିପୋର୍ଟ ପ୍ରସ୍ତୁତ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କହିଛନ୍ତି

ପରେ ଆଉ ଏକ ହେଲିକପ୍ଟରରେ ମୁଖ୍ୟମନ୍ତୀଙ୍କୁ ନେବା ପାଇଁ ଯୋଗାଯୋଗ କରାଯାଇଥିଲା

ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନରୁ ହି ଓଡ଼ିଆ ଭାଷା ପ୍ରଶ୍ୱପତ୍ର ପ୍ରଘଟ ହୋଇଥିଲା ଏ ନେଇ ଅନେକ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହା ସହ ଦିବତୀୟ ଦିନରେ ମଧ ଇଂରାଜି ବିଷୟର ପ୍ରଶ୍ୱପତ୍ର ପ୍ରଘଟ ହୋଇଥିଲା ବୋଲି ଖବର ମିଳିଥିଲା

ପୁରୀ ସାଂସଦ ପିନାକୀ ମିଶ୍ର ଓ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଏହାକୁ ଉଦ୍ଘାଟନ କରିଛନ୍ତି

କୋରାପୁଟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟର ସ୍ସାୟୀ ବେଞ୍ ପ୍ରତିଷ୍ଠା ଦାବିରେ ଆକିଠାରୁ ଦୂଇଦିନ ଧରି ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡ଼ିକୁ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଥିଲା ଏହାକୁ ଦୃଷିରେ ରଖି କୋରାପୁଟ ଓ କୟପୁର ଉପଖିଣର ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବ୍ୟାଙ୍କଗୁଡ଼ିକ ବନ୍ନ ରହିଥିଲା

ଅନ୍ଧବିଶ୍ୱାସର ବଶବର୍ଭୀ ହୋଇ କୌଶସି ବ୍ୟକ୍ତିଙ୍କୁ ଡାହାଶୀ ବୋଲି ସନ୍ଦେହ କରି ହତ୍ୟାରୁ ନିବୂଉ ରହିବା ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି

ଉଦ୍ଘାଟନ ପରେ ଆଇଜି ବୋଥ୍ରା ଶିଶୁମିତ୍ର ଥାନାରେ ଶିଶୁମାନଙ୍କ ମନୋରଂଜନ ପାଇଁ କରାଯାଇଥିବା ବିଭିନ୍ଦ ବ୍ୟବସ୍ରାକୁ ବୁଲି ଦେଖିଥିଲେ ଏବଂ ସେଠାରେ ଶିଶୁମାନଙ୍ଙ ସହିତ ବାର୍ତ୍ତାଳାପ କରିଥିଲେ

ଏହା ସହ ମୟରଭଞ୍ଞ ଭଦ୍ରକ କେନ୍ଦୁଝର ବାଲେଶ୍ୱର ଯାଜପୁର କେନ୍ଦ୍ରାପଡ଼ା ଡେଙ୍କାନାଳ କଟକ ଜିଲ୍ଲାରେ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଶିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି ପାଗ ଖରାପ ଯୋଗୁଁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ଧକୁ ଯିବାକୁ ବାରଣ କରାଯାଇଛି